ଗତକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି

ସୁସ୍ଥ ଦେଶ ଗଠନ ପାଇଁ ଏହି ଅଭିଯାନରେ ସାମିଲ ହେବାକୁ ସେମାନେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି

ଏହି ବ୍ୟବସ୍ରାର କାର୍ଯ୍ୟକାରିତା ନେଇ ଆସନ୍ତାକାଲି ଭୁବନେଶ୍ୱରଠାରେ ଏକ ରାକ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି